ପିଏମ୍ ହାଉଡ଼ି ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଆତଙ୍କବାଦ ବିରୃଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ଆହ୍ନାନ ଦେଇଛନ୍ତି

ସେହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗ ଦେଇଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଏବେ ସାରା ବିଶ୍ୱରୁ ଆତଙ୍କବାଦ ମୂଳପୋଛ କରିବାର ସମୟ ଉପନୀତ ହୋଇଛି କୌଣସି ଦେଶର ନାଁ ନ ନେଇ ସେ କହିଥିଲେ ଯେ ସାରା ବିଶ୍ୱ ଜାଶିଛି କିଏ ଆତଙ୍କବାଦୀଙ୍କୁ ସହାୟତା ଓ ଆଶ୍ରୟ ଯୋଗାଇ ଦେଉଛି ରାଷ୍ଟ୍ରପତି ଟ୍ରମ୍ପ ଏହି ଆତଙ୍କବାଦ ବିରୋଧ ଲଢ଼େଇକୁ ଦୃଢ଼ଭାବେ ସମର୍ଥନ କରୁଥିବା ଶ୍ରୀ ମୋଦି କହିଥିଲେ

ପ୍ରଧାନମନ୍ତ୍ରୀ ଭାରତ ଏବଂ ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଏକତା ଉପରେ ପର୍ଯ୍ୟବସିତ ବୋଲି କହିଥିଲେ ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ସମାଜର ସ୍ୱତନ୍ତ୍ରତା ସମଗ୍ର ବିଶ୍ୱପାଇଁ ଉଦାହରଣ ପାଲଟିଛି ବୋଲି ଶ୍ରୀ ମୋଦି କହିଥିଲେ

ପ୍ରତ୍ୟେକ କ୍ଷେତ୍ରରେ ଭାରତ ଚ୍ୟାଲେଞ୍ଜଗୁଡ଼ିକର ସାମ୍ବା କରିବା ସହିତ ପାଞ୍ଚ ଟ୍ରିଲିୟନ୍ ଡଲାର ଅର୍ଥନୀତି ଦିଗରେ ଅଗ୍ସର ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାର୍ୟିକ ଅଭିଭାଷଣ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆତଙ୍କବାଦର ପ୍ରଶ୍ନ ଉଠାଇ ଏହାର ମୂଳୋତ୍ପାଟନ ଦିଗରେ ଉଭୟ ଦେଶ ଗୋଟିଏ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସେ କହିଥିଲେ ଉଭୟ ଦେଶ ପାଇଁ ସୀମା ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେ ଦିଗରେ ଭାରତ ଆମେରିକା ସୁରକ୍ଷା ସଫପର୍କ ଅତ୍ୟନ୍ତ ଦୃଢ଼ୀଭୂତ ହୋଇଥିବା ସେ କହିଥିଲେ ଏହି ଅବସରରେ ଆସନ୍ତା ନଭେମ୍ବରରେ ଉଭୟ ଦେଶ ପ୍ରଥମଥର ଲାଗି ମିଳିତ ଭାବେ ଅଭ୍ୟାସ କାର୍ଯ୍ୟ କରିବେ ବୋଲି ଟ୍ରମ୍ପ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ପ୍ରଶଂସା କରି ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଅର୍ଥନୈତିକ ସଂସ୍କାର ଭଳି ପଦକ୍ଷେପ ବିଷୟରେ ଉଲ୍ଲ୍ଜେଖ କରିଥିଲେ ଏବଂ ଏହା ଫଳରେ ଦେଶର କୋଟିକୋଟି ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆସିଥିବା କହିଥିଲେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣେ ବିଶେଷ ବ୍ୟକ୍ତି ଭାବେ ଉପସ୍ଥାପନ କରିବା ସହ ସେହି କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଭାରତ ଆମେରିକାର ଜଣେ ପ୍ରକୃତ ବନ୍ଧୁ ବୋଲି ପ୍ରତିଫଳିତ କରୁଥିବା କହିଥିଲେ

ଉଭୟଙ୍କ ଉଦ୍ବୋଧନ ଶେଷ ହେବା ପରେ ଶ୍ରୀ ମୋଦି ଏବଂ ଟ୍ରମ୍ପ ଷ୍ଟାଡିୟମ୍ ଭିତରେ ହାତ ହଲାଇ ଉପସ୍ଥିତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ

ଏହା ସହିତ ଗୁଜରାଟ ସମାଜ ଏବଂ ଶ୍ରୀ ସିଦ୍ଧିବିନାୟକ ମନ୍ଦିରର ଉଦ୍ଘାଟନ କରିଥିଲେ ଆଜି ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ସେଠାରୁ ନିଉୟର୍କ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି

ନିର୍ବାଚିତ ବିଧାୟକ ଅଶୋକ ସିଂ ଚାନ୍ଦେଲ କୋର୍ଟ ଦ୍ୱାରା ଅଯୋଗ୍ୟ ଘୋଷଣା ହେବା ଯୋଗୁଁ ଏହି ନିର୍ବାଚନ ହେଉଛି ଛତିଶଗଡ଼ର ମାଓପ୍ରଭାବିତ ଦାନ୍ତେୱାଡ଼ା ବିଧାନସଭା ଆସନ ପାଇଁ ମଧ୍ୟ ଆଜି ଉପନିର୍ବାଚନ ହେଉଛି

ଭାରତରେ ଅବସ୍ଥାପିତ ସାଉଦି ଆରବ ରାଷ୍ଟ୍ରଦୂତ ଏକ ସମ୍ଭାଦ ସଂସ୍ଥାକୁ କହିଛନ୍ତି ତାଙ୍କ ଦେଶର ତେିଳ ପ୍ରକ୍ରିୟାକରଣ କାରଖାନା ଉପରେ ସବୁଠାରୁ ବଡ଼ ଆକ୍ରମଣ ହୋଇଛି

ରାଜନାଥ କାଶ୍ମୀର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଥରେ କହିଛନ୍ତି ଯେ ପାକିସ୍ତାନ ସହ କେବଳ ପାକ୍ ଅଧିକୃତ କାଶ୍କୀର ପ୍ରସଙ୍ଗ ଉପରେ ହିଁ ଆଲୋଚନା ହେବ

ରାଜ୍ୟର ବିକାଶ ଲାଗି ଏହାକୁ ଉଚ୍ଛେଦ କରାଯାଇଛି ଏହି ଧାରା ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନ ଆନ୍ତର୍ଜାତୀୟ ସମ୍ରଦାୟର ସାହାଯ୍ୟ ଲୋଡିଥିଲା କିନ୍ତୁ ଏହି ପ୍ରସଙ୍ଗରେ କୌଣସି ଦେଶ' ପାକିସ୍ତାନକୁ ସମର୍ଥନ କରି ନ ଥିଲେ

ଆମ ଲକ୍ଷ୍ନୌ ସମ୍ଭାଦଦାତା ଜଣାଇଛନ୍ତି ଯେ ରାଜ୍ୟ ସରକାର ଏହାକୁ ବଡ଼ ଆକାରରେ ପାଳନ କରୁଛନ୍ତି

ପିୟୁଷ ଗୋଏଲ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆବୁଧାବିଠାରେ ସପ୍ତମ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ପୁଞ୍ଜିନିବେଶ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଅଗ୍ରଗତି ଘଟିଛି

ୟୁଏନ୍ ଇଣ୍ଡିଆ କ୍ଲାଇମେଟ୍ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଭାରତ ନିରନ୍ତର ବିକାଶ ଦିଗରେ ଅଗ୍ରସର ହେଉଛି ଏବଂ ଏହା ଦେଶବାସୀଙ୍କ ପାଇଁ ବିକାଶର ପଥ ଉନ୍କକ୍ତ କରିଛି ଗତକାଲି ଜାତିସଂଘରେ କ୍ଲାଇମେଟ୍ ଆକ୍ସନ କମିଟି ସହ ଜଡ଼ିତ ଉଦ୍ୟୋଗୀ ରୂପାନ୍ତରଣ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଜାବଡେକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜିରୋ ଡିଫେକ୍ ଜିରୋ ଇଫେକ୍ ମଡେଲ୍ ବିଷୟରେ ଉଲ୍ଲେଖ କରିଛନ୍ତି ଏଥିରେ ଉତ୍ପାଦିତ ବସ୍ତୁର କୌଣସି ତ୍ରଟି ରହେନାହିଁ ଏବଂ ଉତ୍ପାଦନ ସମୟରେ ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼େନାହିଁ